ମନ୍ତ୍ରଣାଳୟ କହିଛି ଏହାଦ୍ୱାରା ଚା' ଓ ଅନ୍ୟାନ୍ୟ କୃଷିଜାତ ସାମଗ୍ରୀ ସେହି ଅଞ୍ଚଳରୁ ବଜାରକୁ ନେବା ଆଶିବା କରିବାରେ ସହଜ ହୋଇପାରିବ ରାଜ୍ୟର ସାମାଜିକ ଅର୍ଥନୈତିକ କାର୍ଯ୍ୟକଳାପ ତ୍ୱରାନ୍ୱିତ ହେବା ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ବୋଲି ବିଞ୍ଘପ୍ତିରେ କ୍ହାଯାଇଛି ଗଡ଼କରୀ ଅଯୋଧ୍ୟା କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କର ଆଜି ଅଯୋଧ୍ୟାରେ ପାଞ୍ଚଟି କାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ

ଏହାଦ୍ୱାରା ଅଯୋଧ୍ୟା ଓ ବାରାଣାସୀ ଭଳି ଧର୍ମପୀଠଗୁଡ଼ିକୁ ତୀର୍ଥଯାତ୍ରୀମାନଙ୍କ ପାଇଁ ଗମନାଗମନ ସୁବିଧା ହେବାସ ସହ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହୋଇପାରିବ ସେହି ଅଞ୍ଚଳର ଲୋକମାନଙ୍କର ସାମାଜିକ ଅର୍ଥନୈତିକ ଅବସ୍ଥାରେ ଉନ୍ନତି ହେବ ବୋଲି ଆଶା କରାଯାଉଛି ପିଏମ୍ ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କୃଷି ଦୁଗ୍ଧ ଉତ୍ପାଦନ ଇସ୍କାତ୍ ଓ ବିମାନ ଚଳାଚଳ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଦେଶ ଗତ ସାଢ଼େ ଚାରି ବର୍ଷ ଭିତରେ ଯଥେଷ୍ଟ ପ୍ରଗତି ହାସଲ କରିଛି ଲୋକସଭାରେ ରାଷ୍ଟ୍ରପତିଙ୍କ ଉଦ୍ବୋଧନ ଉପରେ ଧନ୍ୟବାଦ ପ୍ରସ୍ତାବ ବିତର୍କରେ ଉତ୍ତର ଦେଲା ବେଳେ ଶ୍ରୀ ମୋଦି କହିଛନ୍ତି ତାଙ୍କ ସରକାରଙ୍କ ସାଧୁତା ସ୍ୱଚ୍ଚତା ଏବଂ ଗରିବମାନଙ୍କ ପ୍ରତି ସମ୍ଭେଦନଶୀଳତା ପ୍ରକାଶ ପାଇଁ ଲୋକପ୍ରିୟତା ହାସଲ କରିଛି ସେ କହିଛନ୍ତି ଦେଶର ଲୋକମାନଙ୍କ ପ୍ରତି ଉତ୍ତରଦୟିତା ଦୃଷ୍ଟିରୁ ତାଙ୍କ ସରକାର ଦୂର୍ନୀତି ଦମନ ପ୍ରତି ଅଗ୍ରାଧିକାର ଦେଉଛି ଆହ୍ନାନଗ୍ରଡ଼ିକଠାରୁ ତାଙ୍କ ସରକାର ଦୂରେଇ ଯାଉନାହିଁ ଏବଂ ଏଲ୍ପିଜି ଗ୍ୟାସ୍ ସଂଯୋଗ ସମସ୍ତଙ୍କ ଘର ଗରିବମାନଙ୍କର ବ୍ୟାଙ୍କ୍ ଜମାଖାତା ଖୋଲି ଓ ପ୍ରତ୍ୟେକ ଗାଁକୁ ବିଦ୍ୟୁତ୍ ଯୋଗାଇ ଦେବା ଆଦି କଲ୍ୟାଣମୂଳକ ପଦକ୍ଷେପଗ୍ରଡ଼ିକ ଦିଗରେ ତାଙ୍କ ସରକାର ପ୍ରୟାସ କରିଛନ୍ତି ଗଭ ପିଏମ୍ କିଶାନ୍ ପ୍ରଧାନମନ୍ତ୍ରୀ କିଶାନ୍ ସମ୍ମାନ ନୀଧି ଯୋଜନାର ଶୀଘ୍ର ଓ ଫଳପ୍ରଦ କାର୍ଯ୍ୟକାରିତା ଦିଗରେ ସମର୍ଥନ କରିବାକୁ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି

ଶ୍ରୀ ସିଂହ କହିଛନ୍ତି କ୍ଷୁଦ୍ର କୃଷକ ପରିବାରକୁ ବାଛିବା କାମ ରାଜ୍ୟ ସରକାରମାନଙ୍କ ହାତରେ ଛାଡ଼ି ଦିଆଯାଇଛି ଏବଂ ବ୍ୟାଙ୍କ୍ ଜମାଖାତା ଭଳି ଆବଶ୍ୟକୀୟ ସବିଶେଷ ବିବରଣୀ ଅନ୍ଲାଇନ୍ ପୋର୍ଟାଲ୍ରେ ଯୋଗାଇ ଦିଆଗଲେ ଯୋଗ୍ୟ ପରିବାରଗୁଡ଼ିକୁ ପ୍ରଥମ କିସ୍ତି ମିଳିଯିବ

ପୁଲିସ୍ ମହାନିର୍ଦ୍ଦେଶକ ଡିଏମ୍ ଅବସ୍ଥି କହିଛନ୍ତି ମାଓବାଦୀମାନଙ୍କ ଉପସ୍ଥିତି ଥିବା ଗୁଇନ୍ଦା ରିପୋର୍ଟ ପାଇଲା ପରେ ସ୍ୱତନ୍ତ୍ର ଟାସ୍କ୍ ଫୋର୍ସ ବାହିନୀ ଏବଂ ଜିଲ୍ଲା ରିଜର୍ଭ ବାହିନୀ ମାଦ୍ ଅଞ୍ଚଳରେ ନକ୍କଲ ବିରୋଧୀ କାର୍ଯ୍ୟାନୁଷ୍ଠାନ ଚଳାଇଥିଲା ବେଳେ ତାଲିବୋଧ ଗାଁ ନିକଟରେ ସଂଘର୍ଷ ଘଟିଥିଲା

ଗତ ବର୍ଷ ଡିସେମ୍ବର ମାସରେ ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ପ୍ରଥମ ମୁଦ୍ରାନୀତି ସମୀକ୍ଷା

କ୍ଷୁଦ୍ର ବ୍ୟବସାୟୀ ଓ ଗୃହ କ୍ରେତାମାନଙ୍କ ପାଇଁ ସୁଧ ହ୍ରାସ ପାଇବ ଏବଂ ନିଯୁକ୍ତି ସ୍ରଯୋଗ ବୃଦ୍ଧି ପାଇବ ରିଜର୍ଭ ବ୍ୟାଙ୍କ୍ର ଏହି ଷଷ୍ଠ ଦ୍ୱିମାସିକ ମୁଦ୍ୱାନୀତି ସମୀକ୍ଷାକୁ ବ୍ୟାଙ୍କ୍ ମୁଖ୍ୟମାନେ ସ୍ୱାଗତ ଜଣାଇଛନ୍ତି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି ଏହି ନୀତି ଦ୍ୱାରା ସୁଧହାର ଆଗକୁ ଆହୁରି କୋହଳ ହେବ ବୋଲି ସଂକେତ ମିଳୁଛି ଓ ମୁଦ୍ରାସ୍କିତି ହ୍ରାସ ପାଇବାର ଆଶା କରାଯାଉଛି ଏସ୍ସି ସିବିଆଇ ବିହାର କନ୍ୟାଶ୍ରମ ତଦନ୍ତ କରୁଥିବା ଟିମ୍ର ବରିଷ୍ଣ ଅଫିରସଙ୍କୁ ବଦଳି କରିଥିବା ଯୋଗୁଁ ସୁପ୍ରିମ୍କୋର୍ଟ ଗତକାଲି ସିବିଆଇର ପୂର୍ବତନ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କୁ ସମନ କ୍କାରି କରିଛନ୍ତି କୋର୍ଟଙ୍କ ଅନୁମତି ବିନା ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଏକେ ଶର୍ମାଙ୍କୁ ବଦଳି କରିଥିବା ଲାଗି ତାଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ନୋଟିସ୍ ମଧ୍ୟ ଜାରି କରାଯାଇଛି ଶ୍ରୀ ଶର୍ମାଙ୍କୁ ବିହାର କନ୍ୟାଶ୍ରମ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା କୋର୍ଟଙ୍କ ନିର୍ଦ୍ଦେଶ ସହ ସିବିଆଇ ଖେଳ ଖେଳିଛି ବୋଲି ଅଦାଳତ କହିଛନ୍ତି ଶ୍ରୀ ଶର୍ମାଙ୍କୁ ବଦଳି କରିଥିବା ପ୍ରକ୍ରିୟାରେ ଜଡ଼ିତ ଅଧିକାରୀମାନଙ୍କ ନାମ ପ୍ରଦାନ କରିବାକୁ ସିବିଆଇ ନିର୍ଦ୍ଦେଶକ ରିଶି କୁମାରଙ୍କୁ କୁହାଯାଇଛି

ରାଜ୍ୟ ସରକାରଙ୍କ ସଫଳତା ବିଷୟ ଉଲ୍ଲ୍ଲେଖ କରି ଶ୍ରୀ ବେହେରା କହିଛନ୍ତି କାତୀୟ ଅଭିବୃଦ୍ଧି ହାର ତୁଳନାରେ ଓଡ଼ିଶାର ଅଭିବୃଦ୍ଧିହାର ଅଧିକ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟ୍କୁ ଲୋକାଭିମୁଖୀ ବୋଲି ବର୍ଣ୍ଣନା କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର ବଜେଟ୍ ପ୍ରସ୍ତାବ ତଥ୍ୟ ଭିତ୍ତିକ ନୁହେଁ ବୋଲି ଅଭିଯୋଗ କରିଛନ୍ତି ଇଡି ଭଦ୍ରା କଳାଧନ ବୈଧ ତଦନ୍ତରେ ରବର୍ଟ ଭଦ୍ରା ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ସନ୍ଦୀଗ୍ଧ ଅର୍ଥ ଦେଶନେଣ ଅଭିଯୋଗରେ ପ୍ରଥମ ଥର ପାଇଁ ଶ୍ରୀ ଭଦ୍ରା ଗତ ବୁଧବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାକର ହୋଇଥିଲେ

ଗତ ସପ୍ତାହରେ ଦିଲ୍ଲୀର ଏକ ଅଦାଲତ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହୋଇ ତଦନ୍ତରେ ସହଯୋଗ କରିବା ପାଇଁ କହିଥିଲେ କଳାଧନ ବୈଧ ମାମଲାରେ ଆଗୁଆ କାମିନ୍ ପାଇଁ ଶ୍ରୀ ଭଦ୍ରା କୋର୍ଟକୁ ଯାଇଥିଲା ବେଳେ ତାଙ୍କୁ ଏହି ପରାମର୍ଶ ଦିଆଯାଇଥିଲା ବିଦେଶରେ ଅବୈଧ ସମ୍ପଭି ରଖିଥିବା ଅଭିଯୋଗକୁ ସେ ଅସ୍ୱୀକାର କରିଛନ୍ତି ଏବଂ ତାଙ୍କ ବିରୁଦ୍ଧରେ ଏହା ଏକ ରାଜନୈତିକ ଷଡ଼ଯନ୍ତ ବୋଲି କହିଛନ୍ତି

ବିଜେପି ମୁଖପାତ୍ର ସମ୍ଭିତ ପାତ୍ର କହିଛନ୍ତି କଗେସର ଏହା ପ୍ରତିଗାମୀ ମନୋଭାବ ଏବଂ ତୃଷ୍ଟ କରିବା ରାଜନୀତିର ପରିଚୟ ସେ କହିଛନ୍ତି ତତ୍କାଳ ତିନି ତଲାକ୍ ଅଣସାୟିଧାନିକ ବୋଲି ସୁପ୍ରିମ୍କୋର୍ଟ ରାୟ ଦେଇଛନ୍ତି କିନ୍ତୁ ରାହୁଲ ଗାନ୍ଧି ସୁପ୍ରିମ୍କୋର୍ଟଙ୍କୁ ମଧ୍ୟ ଖାତିର କରୁ ନାହାନ୍ତି ଟି ଟୋଣ୍ଟି କ୍ରିକେଟ୍ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଟିମ୍ ଆଜି ଅକ୍ଲ୍ୟାଣ୍ଡଠାରେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଦ୍ୱିତୀୟ ଟି ଟୋଣ୍ଟି ମ୍ୟାଚ୍ ଖେଳିବେ ଏହି ମ୍ୟାଚ୍ରେ ବିଜୟ ପାଇଁ ନ୍ୟୁଜିଲାଣ୍ଡ ଦୂଢ଼ ଆଶା ରଖିଥିବା ବେଳେ ଭାରତୀୟ ଖେଳାଳିମାନେ ଏହି ମ୍ୟାଚ୍ରେ ଜିତିବାକୁ ପ୍ରାଣପଣେ ଉଦ୍ୟମ କରିବେ ବୋଲି ଆଶା କରାଯାଉଛି ମହିଳା ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସକାଳ ସାଢ଼େ ସାତଟାରେ ଆରମ୍ଭ ହେଉଥିବା ବେଳେ ପୁରୁଷ ମ୍ୟାଚ୍ ସାଢ଼େ ଏଗାରଟାରେ ଆରନ୍ଭ ହେବ